ଲୋକସଭା ସ୍ୱିକର୍ ଏନ୍ଡିଏ ପ୍ରାର୍ଥୀ ଓମ୍ ବିର୍ଲା ସର୍ବସମ୍ମତି କ୍ରମେ ସପ୍ତଦଶ ଲୋକସଭାର ବାଚସ୍କତି ନିର୍ବାଚିତ ହୋଇଛନ୍ତି କଂଗ୍ରେସ ଡିଏମ୍କେ ଟିଏମ୍ସି ବିକେଡ଼ି ୱାଇଏସ୍ଆର୍ କଂଗ୍ରେସ କେଡିୟୁ ଓ ଶିବସେନା ସମେତ ପ୍ରାୟ ସମସ୍ତ ବଡ଼ ବଡ଼ ଦଳ ତାଙ୍କୁ ସମର୍ଥନ କରିଥିଲେ ଲୋକସଭା ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରସ୍ତାବ ଆଗତ କରିଥିଲେ ପରେ ଅସ୍ଥାୟୀ ବାଚସ୍କତି ଡକ୍ଟର ବୀରେନ୍ଦ୍ର କୁମାର ଶ୍ରୀ ବିର୍ଲାଙ୍କୁ ଲୋକସଭା ବାଚସ୍କତି ଭାବେ ଘୋଷଣା କରିଥିଲେ ଏହି ଅବସରରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ଅଭିନନ୍ଦନ ଜଣାଇଥିଲେ ସେ କହିଥିଲେ ଓମ୍ ବିର୍ଲାଙ୍କ ଜୀବନ ଲୋକମାନଙ୍କ ସେବା ପାଇଁ ସର୍ବଦା ଉତ୍ଗୀକୃତ ରହିଛି ଶ୍ରୀ ବିର୍ଲା ତାଙ୍କର ବକ୍ତବ୍ୟରେ ସଭାର ସମସ୍ତ ସଦସ୍ୟଙ୍କୁ ଧନ୍ୟବାଦ ଜଣାଇଥିଲେ ସେ କହିଛନ୍ତି ବାଚସ୍କତି ସର୍ବଦା ନିରପେକ୍ଷ ହେବା ଉଚିତ୍ ସମସ୍ତ ସଦସ୍ୟଙ୍କୁ ସେ ସମାନ ସୁଯୋଗ ପ୍ରଦାନ କରିବାକୁ ପ୍ରତିଶ୍ରତି ଦେଇଥିଲେ ପୂର୍ବରୁ ସବୁ ରାଜନୈତିକ ଦଳର ନେତାମାନେ ଶ୍ରୀ ବିର୍ଲାଙ୍କୁ ଅଭିନନ୍ଦନ ଜଣାଇଥିଲେ ପରେ ଲୋକସଭାକୁ ଆଜିପାଇଁ ମୁଲତବି ରଖାଯାଇଥିଲା ଏସ୍ସି ବାଇପୋଲସ୍ ଆର୍ଏସ୍ ଗୁଜରାତର ଦୁଇଟି ରାଜ୍ୟସଭା ଆସନ ପାଇଁ ପୃଥକ ଉପନିର୍ବାଚନ କରାଇବା ଲାଗି ନିର୍ବାଚନ କମିଶନ୍ ନିଷ୍ପଭିକୁ ଚ୍ୟାଲେଞ୍ଜ କରି ଗୁଜରାତ କଂଗ୍ରେସ କରିଥିବା ଆବେଦନ ଉପରେ ସୁପ୍ରିମ୍କୋର୍ଟ ନିର୍ବାଚନ କମିଶନଙ୍କଠାରୁ ଜବାବ ଲୋଡ଼ିଛନ୍ତି

ବିଜେପି ମୁଖ୍ୟ ଅମିତ ଶାହା ଲୋକସଭାକୁ ଗାନ୍ଧିନଗରରୁ ନିର୍ବାଚିତ ହେବା ଓ କେନ୍ଦ୍ରମନ୍ତ୍ରୀ ସ୍କୁତି ଇରାନୀ ଆମେଠିରୁ ନିର୍ବାଚିତ ହେବା ଯୋଗୁଁ ଗୁଜରାତର ଦୁଇଟି ରାଜ୍ୟସଭା ଆସନ ପାଇଁ ଉପନିର୍ବାଚନ କରାଯିବ

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ବିଜେପି କାର୍ଯ୍ୟକାରୀ ସଭାପତି କେପି ନଡ୍ରା ୱାଇଏସ୍ଆର୍ କଂଗ୍ରେସ ସଭାପତି ୱାଇଏସ୍ କଗନମୋହନ ରେଡ୍ଜୀ ସିପିଆଇଏମ୍ ର ସୀତାରାମ ୟେଚୁରୀ ସିପିଆଇ ର ସୁଧାକର ରେଡ୍ରୀ ଏନ୍ସିପି ମୁଖ୍ୟ ଶରଦ୍ ପାୱାର ଆର୍ପିଆଇ ର ରାମଦାସ ଅଠାୱାଲେ ଏହି ବୈଠକରେ ଯୋଗ ଦେଇଛନ୍ତି

ସେମାନେ ମୁଜାଫରପୁରର ଶ୍ରୀକ୍ରିଷ୍ଣ ମେଡିକାଲ୍ କଲେଜ୍ ହସ୍କିଟାଲ୍ରେ କାର୍ଯ୍ୟ କର୍ଚ୍ଛନ୍ତି ଏଥିସହିତ ମାଗଣାରେ ଅତିରିକ୍ତ ଭ୍ରାମ୍ୟମାଣ ଆମ୍ଭୁଲାନ୍ୱଗୁଡ଼ିକୁ ମସ୍ତିଷ୍କ କ୍ୱର ବ୍ୟାପିଥିବା ଅଞ୍ଚଳରେ କାର୍ଯ୍ୟରେ ଲଗାଯାଇଛି

ଇତିମଧ୍ୟରେ କେନ୍ଦ୍ର ସରକାର ପାଞ୍ଚୋଟି ବରିଷ୍ଠ ଶିଶୁ ଚିକିତ୍ସକ ଦଳ ଓ ଚିକିତ୍ସା ସହାୟକ ଦଳ ମୁଜାଫରପୁରକୁ ପଠଉଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷ ବର୍ଦ୍ଧନଙ୍କ ଅଧ୍ୟକ୍ଷତାରେ ନୂଆଦିଲ୍ଲୀରେ ଅନୁଷ୍ଠିତ ଏକ ସମୀକ୍ଷା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିଲା ଏଆଇସିସି କର୍ଣ୍ଣାଟକ କର୍ଣ୍ଣାଟକ ପ୍ରଦେଶ କଂଗ୍ରେସ କମିଟି ସଭାପତି ଦିନେଶ ଗୁଣ୍ଡରାଓ କହିଛନ୍ତି ରାଜ୍ୟ କଂଗ୍ରେସ କମିଟିରେ ନୂଆ ସଦସ୍ୟମାନଙ୍କର ନିଯୁକ୍ତି ପ୍ରକ୍ରିୟା ବରିଷ୍ଣ ନେତାମାନଙ୍କ ସହ ଆଲୋଚନା ପରେ କରାଯିବ ଏଆଇସିସି ଉପସ୍ଥିତ କମିଟିକୁ ଭଙ୍ଗ କରିବା ପରେ ଆଜି ବେଙ୍ଗାଲୁରୁଠାରେ ସେ ଏହି ମନ୍ତବ୍ୟ ଦେଇଛନ୍ତି ରାଜ୍ୟଶାଖାର ସୁପାରିଶ ଅନୁସାରେ ରାଜ୍ୟ କମିଟିକୁ ଭଙ୍ଗ କରିବା ପାଇଁ ଏଆଇସିସି ନିଷ୍ପଭି ନେଇଥିବାର ସେ ଜଣାଇଛନ୍ତି ଇତିମଧ୍ୟରେ କଂଗ୍ରେସ ଏମ୍ଏଲ୍ଏ ରୋଶନ ବେଗ୍ ତାଙ୍କର ନିଲମ୍ବନ ପାଇଁ ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଦରମେୟାଙ୍କର ଦୋଷାରୋପ କରିଛନ୍ତି ବେଙ୍ଗାଲୁରୁଠାରେ ସେ ସାମ୍ଭାଦିକମାନଙ୍କୁ କହିଛନ୍ତି ବରିଷ୍ଣ ନେତାମାନଙ୍କ ସହ ଆଲୋଚନା କରିବା ପରେ ସେ ପରବର୍ତ୍ତୀ ପଦକ୍ଷେପ ନେବେ ଲୋକସଭା ନିର୍ବାଚନରେ ପାର୍ଟିର ଖରାପ ପ୍ରଦର୍ଶନ ପାଇଁ ରୋଶନ୍ ବେଗ୍ ସିଦ୍ଦରମେୟା ଦିନେଶ ଗୁଣ୍ଡରାଓ ଓ କେସି ବେଣୁଗୋପାଳଙ୍କୁ ଦାୟୀ କରିଥିଲେ

ମାନବ ସମ୍ଭଳ ବିକାଶ ମନ୍ତ୍ରୀ ଡକ୍ଟର ରମେଶ ପୋଖରିୟାଲ୍ ନିଶଙ୍କ ସେହିସବୁ ଅନୁଷ୍ଠାନକୁ ଅଭିନନ୍ଦନ ଜଣାଇଛନ୍ତି ଟ୍ୱିଟ୍ କରି ସେ କହିଛନ୍ତି ସରକାର ଅନ୍ୟ ଶିକ୍ଷାନୁଷାନଗୁଡ଼ିକୁ ଶୀର୍ଷ ସ୍ଥାନକୁ ନେବାକୁ ସଂକଳ୍ପବଦ୍ଧ

ଏକ ଏସ୍ଆଇଟି ଟିମ୍ ଡବସୁମ୍ ବାନୁଙ୍କ ଘର ଉପରେ ଚଢ଼ଉ କରିଥିଲେ ଜବତ ହୋଇଥିବା ଗହଣା ଓ ଦସ୍ତାବିକ୍ଗୁଡ଼ିକ ବିଷୟରେ ଏସ୍ଆଇଟି ପକ୍ଷରୁ ଆଜି ବିବୃତ୍ତି ଦିଆଯାଇଛି

ଆଇଏମ୍ଏ ଜୁଏଲ୍ଡ ପୋଞ୍ଜି ଯୋଜନା ଅଭିଯ୍ରକ୍ତ ମନସ୍ରର ଖାଁକୃ ଠାବ କରିବା ପାଇଁ ଏସ୍ଆଇଟି ଇକ୍ଷରପୋଲ୍ର ସହାୟତା ଲୋଡ଼ିଛି

ଜାମ୍ମୁ ସରକାରୀ ମେଡିକାଲ୍ କଲେଜ୍ଠାରେ ଏହି କର୍କଟ ଚିକିତ୍ସା ପ୍ରତିଷ୍ଠାନର ସ୍ଥାପନ ଯୋଗୁଁ ରାଜ୍ୟର ଲୋକମାନଙ୍କୁ ଚିକିତ୍ସା ପାଇଁ ଆଉ ବାହାରକୁ ଯିବାକୁ ପଡ଼ିବ ନାହିଁ ଜାଭଡେକର ଡିଡି ଇଣ୍ଡିଆ ତଥ୍ୟ ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକର କହିଛନ୍ତି ଭାରତ ଓ ବାଙ୍ଗଲାଦେଶ ମଧ୍ୟରେ ଏକ ରାଜିନାମା ଅନୁସାରେ ଡିଡି ଇଞ୍ଜିଆ ବାଙ୍ଗଲାଦେଶରେ ଦେଖିହେବ ନୂଆଦିଲ୍ଲୀରେ ସାମ୍ଭାଦିକମାନଙ୍କୁ ସ୍ୱଚନା ଦେଇ ସେ କହିଛନ୍ତି ବାଙ୍ଗଲାଦେଶ ସରକାରୀ ଚ୍ୟାନେଲ୍କୁ ମଧ୍ୟ ଭାରତରେ ଦୂରଦର୍ଶନ ଫ୍ରି ଡିସ୍ରେ ଦେଖାଯାଇ ପାରିବ ସେ କହିଛନ୍ତି ଭାରତ ଓ ଦକ୍ଷିଣ କୋରିଆ ମଧ୍ୟରେ ଏକ ରାଜିନାମା ସ୍ୱାକ୍ଷରିତ ହୋଇଛି ଏହି ରାଜିନାମା ଅନୁସାରେ ଡିଡି ଇଣ୍ଡିଆ ଦକ୍ଷିଣ କୋରିଆରେ ଦେଖାଯାଇ ପାରିବ ଓ ଦକ୍ଷିଣ କୋରିଆର କେବିଏସ୍ ଚ୍ୟାନେଲ୍ ଭାରତରେ ଦେଖିହେବ

କବିର୍ ହସିମ୍ ଓ ଏମ୍ଏଚ୍ଏ ହଲିମ୍ ୟୁନାଇଟେଡ୍ ନ୍ୟାସନାଲ୍ ପାର୍ଟିର ସଦସ୍ୟ ଓ ରାଷ୍ଟ୍ରପତି ମୈତ୍ରୀପାଳ ଶିରିସେନାଙ୍କ ଉପସ୍ଥିତିରେ ସେମାନେ ଶପଥ ନେଇଛନ୍ତି ଇଷ୍ଟର ରବିବାର ଆକ୍ରମଣ ପରେ ମୁସଲମାନ ସମ୍ପ୍ରଦାୟ ଲୋକମାନଙ୍କୁ ସୁରକ୍ଷା ଦେବାରେ ସରକାରଙ୍କ ବିଫଳତା ବିଷୟ ଉଲ୍ଲେଖ କରି ସେହି ମନ୍ତ୍ରୀମାନେ ଗତ ତିନି ତାରିଖରେ ଇସ୍ତଫା ଦେଇଥିଲେ

ତାଙ୍କ ସ୍ଥାନରେ ଯୁବ ୱିକେଟ୍ କିପର ବ୍ୟାଟସ୍ମ୍ୟାନ୍ ରିଷଭ୍ ପନ୍ତୁଙ୍କୁ ଅନ୍ତର୍ଭୁକ୍ତ କରାଯାଇଛି ଶିଖର ଧଓନଙ୍କର ଅଙ୍ଗୁଳୀ ଭାଙ୍ଗି ଯାଇଥିବାରୁ ସେ ବିଶ୍ୱକପ୍ ଖେଳିବାରୁ ବଞ୍ଚିତ ହୋଇଛନ୍ତି

ମିନିଷ୍ଟର୍ ଆର୍ଚ୍ଚସ୍ କ୍ରୀଡ଼ାମନ୍ତ୍ରୀ କିରଣ ରିଜିକୁ ନୂଆଦିଲ୍ଲୀରେ ଭାରତୀୟ ତୀରନ୍ଦାଜ୍ମାନଙ୍କ ସହ ବାର୍ତ୍ତାଳାପ କରି ସେମାନଙ୍କର ତାଲିମ୍ ପାଇଁ ଭାରତ ସରକାର ପର୍ଯ୍ୟାପ୍ତ ପାର୍ଷି ଯୋଗାଇବେ ବୋଲି ଆସ୍ୱାସନା ଦେଇଛନ୍ତି ନେଦରଲ୍ୟାଣ୍ଡସ୍ର ଡେନ୍ ବୋଷରେ ସମ୍ପ୍ରତି ଶେଷ ହୋଇଥିବା ବିଶ୍ୱ ଚାମ୍ପିୟନ୍ସିପ୍ରେ ଭାରତୀୟ ତୀରନ୍ଦାକ୍ମାନେ ଗୋଟିଏ ରୌପ୍ୟ ଓ ଦୁଇଟି ବ୍ରୋଞ୍ଜ ପଦକ ବିଜୟୀ ହୋଇଥିଲେ